ଶ୍ରୀ ନାଇଡୁ କଟକ ଏବଂ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ

କାର୍ଯ୍ୟସୂଚୀ ରହିଛି ଉପରାଷ୍ଟ୍ରପତିଙ୍କର ଏହି ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି

ଚଳିତ ମାସରୁ ଏହା କାର୍ଯ୍ୟକାରୀ କରାଯାଇଛି

ପରେ ବିଧାନସଭାରେ ସର୍ବସମ୍ମତି କ୍ମେ ଏହା ପାରିତ ହୋଇଥିଲା